ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ର ଯୋଗୁଁ ଏହି ବିଧାନସଭା ଆସନ ପାଇଁ ନିର୍ବାଚନକୁ ଘୁଞାଇ ଦିଆଯାଇଥିଲା

ଭୁବନେଶ୍ୱର ରାଜଭବନରେ ଗତକାଲି ଅନୁଷ୍ଷିତ ବିଭିନ୍ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀରେ ଏହି ନିଷ୍ବଉି ନିଆଯାଇଛି

ଆବଶ୍ୟକ ସ୍ତୁଳେ ଏକାଡେମୀ କାଉନ୍ସିଲ୍ ଏଥିରେ ସାମାନ୍ୟ କିଛି ପରିବର୍ତ୍ତନ କରିପାରିବେ ତେବେ ଏହା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଧାର୍ଯ୍ୟ ମାପଦଣର ପରିଧି ମଧରେ ରହିବା ଆବଶ୍ୟକ

ଆସନ୍ତା ସୋମବାର ଦିନ ଏହା ଉଦ୍ଯାପିତ ହେବ